ଏହି ଉପଲକ୍ଷେ ବାପୁଙ୍କ ପ୍ରତି ବିଭିନ୍ନ ବର୍ଗର ଲୋକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀର ରାଜଘାଟଠାରେ ଜାତିର ପିତା ମହାତ୍ଲା ଗାନ୍ଧିଙ୍କୁ ପୁଷ୍ଣାର୍ଘ୍ୟ ଅର୍ପଣ କରିବେ ରାଜଘାଟଠାରେ ଏକ ସର୍ବଧର୍ମ ସଭା ମଧ୍ୟ ଆୟୋଜନ କରାଯାଉଛି ଏହି ଉପଲକ୍ଷେ ରାଷ୍ଟ୍ରପତି ଭବନରେ ଅନ୍ତର୍ଜାତୀୟ ମହାତ୍ଲା ଗାନ୍ଧି ସ୍ୱଚ୍ଛତା କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଜାତିସଂଘର ମହାସଚିବ ଆକ୍ଷୋନିଓ ଗୁଟେରସ୍ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ଏହି ଅନ୍ତର୍ଜାତୀୟ ଉସବରେ ପରିମଳ ବିଭାଗ ମନ୍ତ୍ରୀଙ୍କ ସହିତ ବିଶ୍ୱର ଅନ୍ୟ ନେତାମାନେ ମଧ୍ୟ ଅଂଶଗ୍ରହଣ କରିବେ ଏହି ଉପଲକ୍ଷେ ମହାତ୍କାଗାନ୍ଧିଙ୍କର ପ୍ରତିଛବି ଥିବା ଏକ ଡାକଟିକଟ ସହିତ ବୈଷ୍ଣବଜନ ସଙ୍ଗୀତର ଏକ ସିଡିକୁ ମଧ୍ୟ ସମ୍ମାନିତ ଅତିଥିମାନେ ଉନ୍କୋଚନ କରିବେ ଏହି ଉପଲକ୍ଷେ ସ୍ୱଚ୍ଚ ଭାରତ ପୁରସ୍କାର ମଧ୍ୟ ପ୍ରଦାନ କରାଯିବ ଗାନ୍ଧି ଜୟନ୍ତୀକୁ କାତିସଂଘ ପକ୍ଷରୁ ଅନ୍ତର୍ଜାତୀୟ ଅହିଂସା ଦିବସ ଭାବେ ପାଳନ କରାଯିବ ଶାସ୍ତ୍ରୀ କୟନ୍ତୀ ସମଗ୍ର ଦେଶ ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦ୍ରର ଶାସ୍ତ୍ରୀଙ୍କର ଜନୁଦିନ ଉପଲକ୍ଷେ ଶ୍ରଦ୍ଧାଞ୍ଜଳି ଏହି ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜୟଘାଟ ଯାଇ ସେଠାରେ ଶାସ୍ତିଜୀଙ୍କୁ ପୁଷ୍ପାଞ୍ଜଳି ପ୍ରଦାନ କରିବେ

ଶାସ୍ତିଜୀଙ୍କ ଶକ୍ତିଶାଳୀ ସ୍ଲୋଗାନ୍ ଥିଲା ଜୟ ଯବାନ୍ ଜୟ କିଷାନ୍ ଯାହାକି ସୈନିକ ଏବଂ କୃଷକମାନଙ୍କୁ ପ୍ରୋହାହନ ପ୍ରଦାନ କରିଛି ଡିଫେନ୍ସ ମିନିଷ୍ଟର ରାଫେଲ୍ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ରାଫେଲ୍ ଚୁକ୍ତିକୁ ନେଇ କଂଗ୍ରେସ୍ ଯେଉଁ ପ୍ରଚାର ଅଭିଯାନ ଚଳାଇଛି ତାହା ପ୍ରତିରକ୍ଷା ବାହିନୀର ସାମରିକ ପ୍ରସ୍ତୁତିରେ ଅନ୍ତର୍ଘାତୀ କାର୍ଯ୍ୟ କରିବା ସହ ସମାନ ଅହମ୍ମଦାବାଦଠାରେ ଗତକାଲି ସନ୍ଧ୍ୟାରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଏହି ଚୁକ୍ତି ନେଇ କଂଗ୍ରେସ ଯେପରି ତତ୍ପର ହୋଇଉଠିଛି ଆମ ସହିତ ବିଶେଷ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ନ ଥିବା ପାକିସ୍ତାନ କ୍ଷେତ୍ରରେ ସେପରି ମନୋଭାବ ଦେଖାଉ ନାହିଁ ଫ୍ରାନ୍ସଠାରୁ ଭାରତ କିଣୁଥିବା ରାଫେଲ୍ ଯୁଦ୍ଧ ବିମାନ ସଂଖ୍ୟା କମ୍ ବୋଲି କଂଗ୍ରେସ ଯେଉଁ ଅଭିଯୋଗ କରୁଛି ତାହା ଭିଭିହୀନ

ଲ' ଏସ୍ସି ଭାଣ୍ଡାଲିକମ୍ ଧର୍ମଘଟ ସମୟରେ ଯେଉଁମାନେ ଗୁଣ୍ଡାଗିରି କରି ସମ୍ପତ୍ତି ନଷ୍ଟ କରୁଛନ୍ତି ସେମାନଙ୍କ ବିରୋଧରେ କଠୋର ଏବଂ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ରାଜ୍ୟ ସରକାରଗୁଡ଼ିକୁ ସୁପ୍ରିମ୍କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତର ମୁଖ୍ୟ ବିଚାରପତି ନ୍ୟାୟମ୍ଭିତ୍ତି ଦୀପକ୍ ମିଶ୍ରଙ୍କ ନେତୃତ୍ୱରେ କଷ୍ଟିସ୍ ଏଏମ୍ ଖାନ୍ୱିଲ୍କର ଏବଂ କଷ୍ଟିସ୍ ଡି ୱାଇ ଚନ୍ଦ୍ରଚଡ଼ଙ୍କୁ ନେଇ ଗଠିତ ଏକ ତିନିଜଣିଆ ଖଣ୍ଡପୀଠ କହିଛନ୍ତି ଜନସାଧାରଣଙ୍କ ନୈତିକତାର ସୁରକ୍ଷାକାରୀ ଭାବେ ଅପରାଧ କରୁଥିବା ବିଭିନ୍ନ ଗୋଷ୍ଠୀର ଲକ୍ଷ୍ୟ ହେଉଛି ବେଆଇନଭାବେ କ୍ଷମତାର ପ୍ରୟୋଗ କରିବ ତେବେ ବିଭିନ୍ନ ପକ୍ଷଙ୍କ ସବିଶେଷ ଶୁଣାଣି କରିବା ପରେ ସର୍ବୋଚ୍ଚ ଅଦାଲତ ଏହି ନିର୍ଦ୍ଦେଶ ଦେଇଛନ୍ତି

ଜଳବାୟୁ ପରିବର୍ତ୍ତନ ଯୋଗୁଁ ସୃଷ୍ଟି ହୋଇଥିବା ପରିସ୍ଥିତିର ମୁକାବିଲା ଓ ନିରନ୍ତର ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରବୀଶ୍ କୁମାର ନୂଆଦିଲ୍ଲୀରେ ଏକ ସାମ୍ଭାଦିକ ସମ୍ମିଳନୀରେ କହିଛନ୍ତି ଜାତିସଂଘର ମହାସଚିବ ଆଙ୍କୋନିଓ ଗୁଟେରସ୍ ଏହି ପୁରସ୍କାର ଆସନ୍ତାକାଲି ନୂଆଦିଲ୍ଲୀରେ ଥିବା ପ୍ରବାସୀ ଭାରତୀୟ କେନ୍ଦ୍ରରେ ଶ୍ରୀ ମୋଦି ଓ ମାକ୍ରନ୍ଙ୍କୁ ପ୍ରଦାନ କରିବେ ସିଜେଆଇ ଫେୟାର୍ ସୁପ୍ରିମ୍କୋର୍ଟର ବିଦାୟୀ ପ୍ରଧାନ ବିଚାରପତି ଦୀପକ୍ ମିଶ୍ର କହିଛନ୍ତି ଭାରତୀୟ ନ୍ୟାୟିକ ବ୍ୟବସ୍ଥା ସମଗ୍ର ବିଶ୍ୱରେ ଏକ ଦୃଢ଼ ବ୍ୟବସ୍ଥା ଯେଉଁଥିରେ ଅସଂଖ୍ୟ ମାମଲାର ସମାଧାନ କରିବାର ସାମର୍ଥ୍ୟ ରହିଛି ସେ କହିଛନ୍ତି ଏହା ବିଶ୍ୱର ଅତ୍ୟନ୍ତ ଶକ୍ତିଶାଳୀ ନ୍ୟାୟିକ ବ୍ୟବସ୍ଥା ଗତକାଲି ନୂଆଦିଲ୍ଲୀରେ ଅନ୍ତଷ୍ଠିତ ଅବସରକାଳୀନ ଉହବରେ ଉଦ୍ବୋଧନ ଦେଇ ଜଷ୍ଟିସ୍ ମିଶ୍ର କହିଛନ୍ତି ସୁପ୍ରିମ୍କୋର୍ଟ ବିଚାରପତିମାନଙ୍କ ମଧ୍ୟରେ ଭାଇଭଉଣୀ ଭଳି ସୁସମ୍ପର୍କ ଥିବା ଦୃଷ୍ଟିରୁ ନ୍ୟାୟିକ ସ୍ୱାଧୀନତା ସୁଦୃଢ଼ ହୋଇପାରିଛି

ସୁପ୍ରିମ୍କୋର୍ଟଙ୍କ ରାୟ ଭାରତୀୟ ଆଇନ କମିଶନ୍ଙ୍କ ରିପୋର୍ଟ ଏବଂ ଅନ୍ୟାନ୍ୟ ରିପୋର୍ଟକୁ ଭିଭିକରି କେନ୍ଦ୍ରୀୟ ସ୍ଚନା କମିଶନ୍ କହିଛନ୍ତି ବିସିସିଆଇ ଏବେ ଯେଉଁ ଦାୟିତ୍ୱ ନିର୍ବାହ କରୁଛି ତାହାର ଚରିତ୍ର ବୈଶିଷ୍ୟ ଓ ସ୍ଥିତି ଅନୁସାରେ ଏହା ସୂଚନା ଅଧିକାର ଆଇନର ପରିସରଭୁକ୍ତ ହେବା ଯୁକ୍ତିଯୁକ୍ତ ସୂଚନା କମିଶନର୍ ଶ୍ରୀଧର ଆଚାର୍ୟୁଲ୍ ତାଙ୍କ ରାୟରେ କହିଛନ୍ତି ସର୍ବୋଚ୍ଚ ଅଦାଲତ ମଧ୍ୟ ବିସିସିଆଇକୁ କ୍ରିକେଟ୍ କ୍ଷେତ୍ରରେ ସର୍ବୋଚ୍ଚ ନୀତି ନିର୍ଦ୍ଧାରକ ଓ ନିୟନ୍ତ୍ରକ ଭାବେ ମାନ୍ୟତା ଦେଇଛନ୍ତି ଇଣ୍ଡିଆ ଭିଏତ୍ନାମ ସିକି ଭାରତ ଓ ଭିଏତ୍ନାମର ତଟରକ୍ଷୀ ବାହିନୀ ଦ୍ୱିପାକ୍ଷିକ ସହଯୋଗ ଏବଂ ନୌଚଳାଚଳ କ୍ଷେତ୍ରରେ ଦକ୍ଷତା ବୃଦ୍ଧିପାଇଁ ପରସ୍କରକୁ ସାହାଯ୍ୟ କରିବା ନିମନ୍ତେ ଏକମତ ହୋଇଛନ୍ତି ନୂଆଦିଲ୍ଲୀଠାରେ ଦୁଇ ପକ୍ଷ ମଧ୍ୟରେ ଏନେଇ ଅନୁଷ୍ଠିତ ଏକ ବୈଠକରେ ଏହି ନିଷ୍କଭି ନିଆଯାଇଛି ଏଥିରେ ଭାରତୀୟ ତଟରକ୍ଷୀ ବାହିନୀର ମହାନିର୍ଦ୍ଦେଶକ ରାଜେନ୍ଦ୍ର ସିଂ ଏବଂ ଭିଏତ୍ନାମ୍ ତଟରକ୍ଷୀ ବାହିନୀର କମାଶ୍ଡାଣ୍ଟ୍ ମେଜର କେନେରାଲ୍ ଏନ୍ଗୁଏନ୍ ଭାନ୍ ସନ୍ ଯୋଗ ଦେଇଥିଲେ ଦୁଇ ଦେଶ ନିଜ ନିଜର ସାମୁଦ୍ରିକ ତଟର ନିରାପତ୍ତା ଓ ନୌବାଶିଜ୍ୟର ସୁରକ୍ଷା ପାଇଁ ମିଳିତ ଭାବେ କାର୍ଯ୍ୟ କରିବାକୁ ରାଜି ହୋଇଛନ୍ତି ନାଭି ଇଣ୍ଡୋନେସିଆ ସୁନାମି ବିଧ୍ୱସ୍ତ ଇଷ୍ଡୋନେସିଆରେ ସାହାଯ୍ୟ ଓ ଉଦ୍ଧାର କାର୍ଯ୍ୟପାଇଁ ଭାରତ ନିଜର ତିନୋଟି ଯୁଦ୍ଧ କାହାଜକୁ ସେଠାକୁ ପଠାଇଛି ନୌବାହିନୀର ଜଣେ ମୁଖପାତ୍ର କହିଛନ୍ତି ଏବେ ଦକ୍ଷିଣ ପୂର୍ବ ଏସିଆରେ ଲଙ୍ଗର ପକାଇଥିବା ଭାରତୀୟ କାହାଜ 'ତୀର' 'ସୁଜାତା' ଏବଂ 'ଶାର୍ଦ୍ଦୁଳ'କୁ ତୁରନ୍ତ ଇଷୋନେସିଆ ଯିବାପାଇଁ ଏହାର କ୍ୟାପ୍ଟେନ୍ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ସିଙ୍ଗାପୁର ଉପକୂଳରେ ଲଙ୍ଗର ପକାଇଥିବା ଏହି କାହାଜ ଖୁବ୍ ଶୀଘ୍ର ସୁନାମି ବିଧ୍ୱସ୍ତ ଇଷ୍ଡୋନେସିଆର ପାଲୁ ସହର ଉପକୂଳରେ ପହଞ୍ଚବ

ଟ୍ରମ୍ପ୍ ଚୀନ୍ ଟ୍ରେଡ଼୍ ଚୀନ୍ରୁ ଆମଦାନୀ ହେଉଥିବା ଜିନିଷ ଉପରେ ନୂଆ ଶୁଳ୍କ ଲାଗୁ କରିବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ ପୁନର୍ବାର ଧମକ ଦେଇଛନ୍ତି

ଚୀନ୍ ଯଦି ତା'ର ଅସାଧୁ ବାଣିଜ୍ୟ ନୀତିରେ ପରିବର୍ତ୍ତନ ନ ଆଣେ ଏହି ବହିଃଶୁଳ୍କ ଲାଗୁ କରାଯିବ ବୋଲି ଶ୍ରୀ ଟ୍ରମ୍ କହିଛନ୍ତି ହ୍ୱାଇଟ୍ ହାଉସ୍ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଆମେରିକା ଚୀନ୍ରୁ ବିପୁଳ ପରିମାଣର ଜିନିଷପତ୍ର ଆମଦାନୀ କରିଥାଏ ତେବେ ଏ କ୍ଷେତ୍ରରେ ବେଜିଂ ସରକାର ଅସାଧୁ ନୀତି ଅବଲମ୍ଘନ କରୁଛନ୍ତି ଏବଂ ତାଙ୍କ ଦେଶ ସହ ଭଲ ବ୍ୟବହାର କରୁ ନାହାନ୍ତି ତେଣୁ ଚୀନ୍ ତା'ର ନୀତି ପରିବର୍ତ୍ତନ ନ କଲେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ

କାନାଡା ୟୁଏସ୍ ନାଫ୍ଟା ଆମେରିକାର ରାଷ୍ଟ୍ରପତି ଡୋନାଲ୍ ଟ୍ରମ୍ପ୍ କହିଛନ୍ତି କାନାଡ଼ା ଓ ମେକ୍ୱିକୋ ସହିତ ହୋଇଥିବା ନୂଆ ବାଣିଜ୍ୟ ଚୁକ୍ତି ଆମେରିକାପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ

ଏହାଫଳରେ ଉତ୍ତର ଆମେରିକାରେ ହଜାର ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ହ୍ୱାଇଟ୍ ହାଉସ୍ଠାରେ ସେ ସ୍ବଚନା ଦେଇଛନ୍ତି ବାଣିଜ୍ୟ ଶୁଲ୍କ ବୃଦ୍ଧି ପାଇଁ ସେ ଯେଉଁ ଧମକ ଦେଇଥିଲେ ଏହି ଚୁକ୍ତି ତାହାର ପରିଣତି ବୋଲି ଶ୍ରୀ ଟ୍ରମ୍ପ୍ କହିବା ସହିତ ଏହାକୁ ଐତିହାସିକ ବୋଲି ମଧ୍ୟ ବର୍ଷ୍ଣନା କରିଛନ୍ତି

ବାରବାଟୀ ଷ୍ଟାଡିୟମ୍ରେ ଅନୁଷ୍ଠିତ ଏହି ମ୍ୟାଚ୍ ଅତ୍ୟନ୍ତ ରୋମାଞ୍ଚକ ହୋଇଥିଲା